ସ୍ୱନାମଧନ୍ୟ ଶିକ୍ଷକଙ୍କୁ ଜାତୀୟ ପ୍ରଦସ୍କାର ପ୍ରଦାନ କରିଛନ୍ତି

କୁହାଯାଉଛି

ବିଶିଷ୍ଟ ଶିକ୍ଷାବିତ୍ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ଡକୁର ସର୍ବପଲ୍ଲୀ ରାଧାକ୍ରିଷଙ୍କ ଜନ୍ମ ଦିନରେ ସାରା ଦେଶରେ ଗୁର୍ଦିବସ ପାଳନ କରାଯାଇଥାଏ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଶିକ୍ଷକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ତାଙ୍କ ବାର୍ତ୍ତାରେ ଶ୍ରୀ କୋବିନ୍ଦ କହିଛନ୍ତି ଭାରତୀୟ ସଂସ୍କୃତି ହେଉଛି ଗୁରୁ ଶିଷ୍ୟ ପରମ୍ପରା ଉପରେ ଆଧାରିତ ଗୁରୁଦିବସ ପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି

ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡୁ ଗୁରୁଦିବସ ଉପଲକ୍ଷେ ତାଙ୍କ ବାର୍ଭାରେ କହିଛନ୍ତି ଶିକ୍ଷକମାନେ ହେଉଛନ୍ତି ଦେଶ ଗଠନକାରୀ ଯେଉଁମାନେ କି ଶିଶ୍ରର ଚରିତ୍ର ଓ ଦକ୍ଷତା ତିଆରି କରିଥା'ନ୍ତି

ଗ୍ରର୍ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଂପର୍କ କ୍ଷେତ୍ରରେ ଦେଖା ଦେଉଥିବା ବାଧାବିଘ୍ନକୁ ଦୂର କରିବା ପାଇଁ ଶିକ୍ଷାବିତ୍ମାନେ କାମ କରିବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ମତ ଦେଇଛନ୍ତି ବିଦ୍ୟାଳୟ ଓ ଆଖପାଖର ବିଦ୍ୟାଳୟଗୁଡ଼ିକରେ ଡିକିଟାଲ୍ ପଦ୍ଧତି ଅବଲମ୍ଭନ କରିବା ପାଇଁ ଶ୍ରୀ ମୋଦି ସେମାନଙ୍କ ଉତ୍ସାହିତ କରିଛନ୍ତି ଦେଶରେ ଶିକ୍ଷାରମାନରେ ଉତ୍ନତି ଆଣିବା ପାଇଁ ଅହରହ ଉଦ୍ୟମ ଚଳାଇଥିବା ଏହି ବିଜେତା ଶିକ୍ଷକମାନଙ୍କୁ ଶ୍ରୀ ମୋଦି ଅଭିନନ୍ଦନ ଜଣାଇଛନ୍ତି ଶିକ୍ଷାର ଦ୍ରତ ବିକାଶ କ୍ଷେତ୍ରରେ ସେମାନଙ୍କର ନିଷ୍ଠା ଓ ଅବଦାନକ୍ ପ୍ରଧାନମନ୍ତ୍ରୀ ଭ୍ରୟସୀ ପ୍ରଶଂସା କରିଛନ୍ତି ଏଇ କଥାବାର୍ତ୍ତା ବେଳେ ବିଜେତା ଶିକ୍ଷକମାନେ ସେମାନଙ୍କର ବିଦ୍ୟାଳୟଗୁଡ଼ିକୁ ଶିକ୍ଷାର ଉତ୍କର୍ଷ କେନ୍ଦ୍ର ଭାବେ ପରିବର୍ତ୍ତନ କରିବା ପାଇଁ ସେମାନଙ୍କୁ ମିଳିଥିବା ପ୍ରେରଣାଦାୟୀ କାହାଣୀଗ୍ରଡ଼ିକ ବିଷୟରେ ବର୍ଷ୍ଣନା କରିଥିଲେ

ପ୍ରାଥମିକ ନିମ୍ନ ମାଧ୍ୟମିକ ଓ ମାଧ୍ୟମିକ ବିଦ୍ୟାଳୟଗ୍ରଡ଼ିକରେ କାର୍ଯ୍ୟରତ ବିଜ୍ଞ ଶିକ୍ଷକମାନଙ୍କୁ ସମ୍ମାନିତ କରିବା ଲକ୍ଷ୍ୟରେ ଏହି ପୁରସ୍କାର ଦିଆଯାଇଛି

ଜିଏସ୍ଟି ରିଟର୍ଣ୍ଣ ଜିଏସ୍ଟି ଅଧୀନରେ ପଞ୍ଜିକରଣ କରିଥିବା ବ୍ୟବସାୟୀଙ୍କ ପାଇଁ ଅର୍ଥମନ୍ତ୍ରଣାଳୟ ବାର୍ଷିକ ଶୁଳ୍କ ରିଟର୍ଣ୍ଣ ଫର୍ମ ଜାରି କରିଛି

ଏହି ବିଜ୍ଞପ୍ତି କାରି ହେବା ଦ୍ୱାରା ଶିଳ୍ପ କ୍ଷେତ୍ରର ବହ୍ରଦିନର ଦାବି ସରକାର ଗ୍ରହଣ କରିଛନ୍ତି

ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଓ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ନ୍ତଆଦିଲ୍ଲୀରେ ଶ୍ରୀ ପମ୍ପେଓ ଓ ଶ୍ରୀ ମାଟ୍ଟିସ୍ଙ୍କ ସହ କଥାବାର୍ତ୍ତା କରିବେ ଆମେରିକାର ଉଭୟ ନେତା ଆସନ୍ତାକାଲି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ୍ କରିବାର କାର୍ଯ୍ୟସ୍ଟଚୀ ରହିଛି

ଗତକାଲି କୁହାଯାଇଥିଲା ଇରାନ୍ରୁ ଅଶୋଧିତ ତେିଳ ଆମଦାନୀ ଉପରେ ଆମେରିକାର କଟକଣା ଏବଂ ଭାରତ ପ୍ରଶାନ୍ତ ମହାସାଗୀୟ ଅଞ୍ଚଳରେ ସହଯୋଗ ବୃଦ୍ଧି ପ୍ରସଙ୍ଗ ମଧ୍ୟ ଆଲୋଚନା ପରିସରଭୁକ୍ତ ହେବ

କେନ୍ଦ୍ରୀୟ ଦଳ ସହ ରାଜ୍ୟର ଅଧିକାରୀମାନେ ଗତକାଲି ଦିମାପୁର ଜିଲ୍ଲାର ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିଥିଲେ ସେମାନେ ବିହୋଖୁ ଗାଁ ନିକଟରେ ବାଲିଜାନ୍ ପୋଲ ପରିଦର୍ଶନ କରିଛନ୍ତି ଏବଂ ଦିମାପୁରର କ୍ଷତିଗ୍ରସ୍ତ ନୁଇଲ୍ୟାଣ୍ଡ ବୃକ୍ଷରୋପଣସ୍ଥଳୀ ବୁଲି ଦେଖିଛନ୍ତି ଏହି ଦଳ କ୍ଷତିଗ୍ରସ୍ତ ଲୋକମାନଙ୍କ ସହ ମଧ୍ୟ କଥାବାର୍ତ୍ତା କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୁଗ୍କ ସଚିବ କେବି ସିଂଙ୍କ ନେତୃତ୍ୱରେ ଯାଇଥିବା ଏହି ନେତୃତ୍ୱ ଦଳ ଆସନ୍ତାକାଲି ଓଖା କୋହିମା ଓ ଫେକ୍ ଜିଲ୍ଲା ପରିଦର୍ଶନ କରିବାର କାର୍ଯ୍ୟସ୍ଚୀ ରହିଛି

ଝଡ଼ତୋଫାନରେ ଦେଶର ପଣ୍ଠିମାଞ୍ଚଳ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି ସେହି ଅଞ୍ଚଳରେ ଥିବା କ୍ୟୁଟୋ ଓ ଓସାକା ଭଳି ଥିବା ବଡ଼ ବଡ଼ ନଗରୀଗୁଡ଼ିକ ମଧ୍ୟ ଅଧିକ କ୍ଷତିଗ୍ରସ୍ତ ହୋଇଛି ବିମାନ ଟ୍ରେନ୍ ଓ ନୌଚଳାଚଳକୁ ବାତିଲ କରାଯାଇଛି ଓସାକା ଅନ୍ତର୍ଜାତୀୟ ବିମାନ ବନ୍ଦରରେ ହଜାର ହଜାର ସଂଖ୍ୟକ ଯାତ୍ରୀ ଅଟକି ରହିଛନ୍ତି

ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ତୂରନ୍ତ ନିରାପଦ ସ୍ଥାନକ୍ର ଯିବାପାଇଁ ଲୋକମାନଙ୍କୁ ନିବେଦନ କରିଛନ୍ତି ଏବଂ ସେମାନଙ୍କର ଘରଦ୍ୱାର ସୁରକ୍ଷିତ ରଖିବାଲାଗି ସରକାର ସବୁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରତି ଦେଇଛନ୍ତି ପ୍ରେସିଡେଣ୍ଟ ବୁଲ୍ଗେରିଆ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ବୁଲ୍ଗେରିଆର ରାଜଧାନୀ ସୋଫିଆସ୍ଥିତ ଅଜ୍ଞାତ ସୈନିକମାନଙ୍କ ସମାଧ୍ୟପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ସେଣ୍ଟ ଆଲେକ୍ଜାଷ୍ଡର ନେଭାସ୍କି ସ୍କୋୟାର୍ରେ ଶ୍ରୀ କୋବିନ୍ଦ୍ ପହଞ୍ଚବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା ଆଉ ଅଳ୍ପ ସମୟ ପରେ ଶ୍ରୀ କୋବିନ୍ଦ୍ ବୁଲ୍ଗେରିଆ ପ୍ରତିପକ୍ଷ ରୁମେନ୍ ରଦେବ୍ଙ୍କ ସହ ସ୍ୱଚ୍ଚକାଳୀନ ବୈଠକରେ ମିଳିତ ହେବେ ଦୁଇ ଦେଶ ମଧ୍ୟରେ ପ୍ରତିନିଧି ସ୍ତରୀୟ ବୈଠକରେ ଆନୁଷ୍ଠାନିକ ଭାବେ ରାଜିନାମା ଓ ବୁଝାମଣା ପତ୍ରଗୁଡ଼ିକ ସ୍ୱାକ୍ଷରିତ ହେବ ଏସ୍ସି ରାଫେଲ୍ ଭାରତ ଓ ଫ୍ରାନ୍ସ ମଧ୍ୟରେ ରାଫେଲ୍ ଲଢୁଆ ବିମାନ କ୍ରୟ ଚୁକ୍ତିନାମା ଉପରେ ରହିତାଦେଶ ଲୋଡ଼ି ଆଗତ ଜନସ୍ୱାର୍ଥ ମାମଲା ଉପରେ ଆସନ୍ତା ସପ୍ତାହରେ ଶୁଣାଣି କରିବାକୁ ସୁପ୍ରିମ୍କୋର୍ଟ ରାଜି ହୋଇଛନ୍ତି ପ୍ରଧାନ ବିଚାରପତି ଦୀପକ୍ ମିଶ୍ର ବିଚାରପତି ଏମଏମ୍ ଖାନ୍ୱିଲ୍କର ଏବଂ ବିଚାରପତି ଡକ୍ଟର ଡିୱାଇ ଚନ୍ଦ୍ରଚତ୍ତଙ୍କ ଖଣ୍ଡପୀଠ ଆଇନଜୀବୀ ଏମ୍ଏଲ୍ ଶର୍ମାଙ୍କ ପକ୍ଷରୁ ଆଗତ ଏହି ଆବେଦନର ତୁରନ୍ତ ଶୁଣାଣି ପାଇଁ ରାଜି ହୋଇଛନ୍ତି

ଅର୍ଥଣାଚଳ ଫ୍ଲଡ୍ ଅରୁଣାଚଳ ପ୍ରଦେଶରେ ବନ୍ୟା ଓ ମରୁଡ଼ିଦ୍ୱାରା ପ୍ରଭାବିତ ଅଞ୍ଚଳଗୁଡ଼ିକୁ ପରିଦର୍ଶନ କରିବାପାଇଁ ଏକ ଆନ୍ତଃମନ୍ତ୍ରଣାଳୟ ସ୍ତରୀୟ କେନ୍ଦ୍ରୀୟ ଟିମ୍ ପଠାଇବାକୁ ରାଜ୍ୟ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି ସିଆଙ୍ଗ୍ ନଦୀକଳିଆ ଅଞ୍ଚଳ ବନ୍ୟାଜଳରେ ବୁଡ଼ିରହିଥିବାବେଳେ ରାଜ୍ୟର ଅନ୍ୟ ଅନଞ୍ଚଳ ମରୁଡ଼ିଦ୍ୱାରା ପ୍ରଭାବିତ ହୋଇଛି ଏଣୁ ରାଜ୍ୟର ପରିସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇଯାଇଥିବା ଦର୍ଶାଇ ଗତକାଲି ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଚିଠି ଲେଖି ଏଦିଗରେ ପଦକ୍ଷେପ ନେବାପାଇଁ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିମ୍ଷ୍ଟେକ୍ ନେପାଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି କହିଛନ୍ତି ଚତ୍ର୍ଥ ବିମ୍ଷେକ୍ ଶୀର୍ଷ ବୈଠକ ଅତ୍ୟନ୍ତ ସଫଳ ହୋଇଛି ଏବଂ ଏହି ବୈଠକ ବିମ୍ଷେକ୍ ଆଞ୍ଚଳିକ ସଙ୍ଗଠନର ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗକୁ ତ୍ୱରାନ୍ୱିତ କରିଛି ଏବଂ ସେମାନଙ୍କ ମନରେ ନୂଆ ଆଶା ସଞ୍ଚାର କରିଛି ଚତୁର୍ଥ ବିମ୍ଷେକ୍ର ଫଳାଫଳ ସଂକ୍ରାନ୍ତରେ ଆଜି ସେ ଦେଶର ସଂସଦରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଓଲି କହିଛନ୍ତି ଏହି ଶୀର୍ଷ ବୈଠକ ହେଉଛି ଆଞ୍ଚଳିକ କ୍ୱଟନୀତି ଏବଂ ଆଞ୍ଚଳିକ ବିକାଶ ଆଶା ଆକାଂକ୍ଷା ପୂରଣ ପାଇଁ ମିଳିତ ଉଦ୍ୟମର ସଫଳତା

ଶ୍ରୀ ଓଲି କହିଛନ୍ତି ଏହି ଶୀର୍ଷ ବୈଠକ ଅନ୍ତର୍ଜାତୀୟ ସ୍ତରରେ ନେପାଳର ଖ୍ୟାତି ବୃଦ୍ଧି କରିବା ସଙ୍ଗେ ସଙ୍ଗେ ଦେଶର ଦକ୍ଷତା ଓ ଆସ୍ଥା ବୃଦ୍ଧି କରିବାରେ ସହାୟକ ହୋଇଛି ଚତ୍ର୍ଥ ବିମ୍ଷ୍ଟେକ୍ ଶୀର୍ଷ ବୈଠକ ଗତ ସପ୍ତାହରେ କାଠମାଣ୍ଟୁରେ ଅନୁଷ୍ଠିତ ହୋଇଥିଲା

ସାଫ୍ କପ୍ ଆଜି ଡାକାଠାରେ ଆରମ୍ଭ ହେଉଥିବା ଦକ୍ଷିଣ ଏସୀଆ ଫ୍ରଟବଲ ଫେଡେରେସନ୍ ସାଫ୍ ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍ରେ ଗତଥରର ବିଜେତା ଭାରତ ଶ୍ରୀଲଙ୍କାକୁ ଭେଟିବ